ଏଥିପାଇଁ ପ୍ରଜା ମଣ୍ଡପରେ ବିଲ୍ୱବରଣ ନୀତି ଅନୁଷ୍ଠିତ ହେବ

କୋବିଡ କଟକଶା ଦୃଷିରୁ କେତେକ ପୂଜାମଣ୍ଡପ ପକ୍ଷରୁ ମା'ଙ୍କ ଦର୍ଶନ ପାଇଁ ଅନ୍ଲାଇନ୍ ବ୍ୟବସ୍ତା ମଧ୍ଧ କରାଯାଇଛି

ବିଜୟା ଦଶମୀ ଦିନ ମା' ଲଙ୍କେଶ୍ୱରୀଙ୍କ ଶାରଦୀୟ ଉହବ ଉଦ୍ଯାପିତ ହେବ

ପାର୍ବଶର ପ୍ରଥମ ଦିବସରୁ ଦଶମୀ ପର୍ଯ୍ୟନ୍ତ ମାଆଙ୍କର ବିଭିନୁ ବେଶରେ ଦର୍ଶନ ଦେବାର ବିଧିବ୍ୟବସ୍କା ରହିଛି

ବିଶେଷକରି ସମୁଦ୍ରକୁଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି